ବିବରଣୀରୁ ପ୍ରକାଶ ଯେ ଦେଶର ବିଭିନ୍ନ ରାକ୍ୟର ଜେଲରେ ରହୁଥିବା କଏଦୀମାନଙ୍ ଅପମୃତ୍ୟୁ ଘଟୁଥିବା ନଇ ସୁପ୍ରିମ ମାମଲା ଦାୟର ହୋଇଥିଲା

ଏହାପରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ରେ ସମ୍ମିଳନୀ କକ୍ଷ ପରିଦର୍ଶନ କରିବା ସହ ଓଡ଼ିଶା ଜୁଡ଼ିସିଆଲ୍ ଏକାଡେମୀଠାରେ ଓଡ଼ିଶା ଲୟର୍ସ ଏକାଡେମୀର ବାର୍ଷିକ ଉହବରେ ଯୋଗ ଦେବାର କାର୍ଯ୍ୟକମ ରହିଛି

ଏଥିସହିତ ରାକ୍ୟସ୍ୱ ଆଇନ୍ ପଞ୍ଞାୟତରାଜ ଆଦି ବିଭାଗର ଆଲୋଚନା ଉପରେ ପ୍ରସ୍ତାବ ରହିଛି

ଏହି କମି ଓଡ଼ିଶା ସରକାରଙ୍କ ଗୋଚର କିସମର ବୋଲି ତହସିଲଦାର ସୂଚନା ଦେଇଛନ୍ତି

ଲାଗୁଛି ସ ଯେମିତି ଆକାଶରୁ ନିଆଁ ବର୍ଷା ହେଉଛି

ହେଲେ ପାଶିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓ ପଣିମଓଡ଼ିଶାରେ ଆହୁରି ସପ୍ତାହ ଯାଏ ତାତି ଲାଗି ରହିବ ବୋଲି ଜଶାପଡ଼ିଛି

ସେହିଭଳି ମିଳିଥିବା ସୂଚନା ଅନୁସାରେ ଆଜି କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ଝଡ଼ତୋଫାନ ଓ ବଜ୍ରପାତ ହେବାର ସମ୍ଭାବନା ରହିଛି

ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି